ଏବଂ ରାକ୍ୟରେ ବିଭିନ୍ନ ବାର୍ ଆସୋସିଏସନ୍ରେ ନିର୍ବାଚନ ଜାରି

ସବୁ ଆସନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେବ ବୋଲି ପ୍ରାଥମିକ ଆକଳନରୁ ଜଣାପଡ଼ିଛି

ତେବେ ଏହି ନିର୍ବାଚନରେ ଡ୍ୟୁଟି ପଡ଼ିଥିବା ଅନେକ କର୍ମଚାରୀ ଅସୁସ୍ଚତା ଥିବା ଦର୍ଶାଇ ନିର୍ବାଚନ ପ୍ରକ୍ରିୟାରୁ ବାଦ୍ ଦେବାପାଇଁ ଦରଖାସ୍ତ ଦେଇଛନ୍ତି

ସେହି ଆଧାରରେ ଓଡ଼ିଶା ସରକାର ସମାଧାନର କୌଣସି ପ୍ରସ୍ତାବ ଦେଲେ ତାହା ଯଦି ଗ୍ରହଣଯୋଗ୍ୟ ହୁଏ ଆମେ ଗ୍ରହଣ କରିବୁ

'ଗୋଟିଏ ବାର୍ ଗୋଟିଏ ଭୋଟ୍' ଆଧାରରେ ପ୍ରତ୍ୟେକ ଆଇନଜୀବୀ ସଂଘରେ ସଦସ୍ୟମାନେ ସେମାନଙ୍କ ମତଦାନ କରିଛନ୍ତି

ଏହାର ଉଦ୍ଘାଟନୀ ଉହବରେ ପୁଲିସ୍ ମହାନିର୍ଦ୍ଦେଶକ ଡକୁର ରାଜେନ୍ଦ୍ର ପ୍ରସାଦ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି

ସେମାନେ କଟକରୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା